ରାଜ୍ୟସଭାକ ମନୋନୀତ ହେଲେ ଦୁଇ ଓଡ଼ିଆ

ମହାପ୍ରଭୁ ଶ୍ରୀଜଗନ୍ନାଥ ବଡଭାଇ ଶ୍ରୀବଳଭଦ୍ର ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ନଅଦିନ ଲାଗି ଘୋଷଯାତ୍ରାରେ ଯିବେ ଗ୍ରୁଣ୍ଠିଚା ଘରକ୍

ସଂଧା ସୁଛା ତିନିଠାକୁର ରଥାରୁଡ଼ ହେବେ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଓ ସୋମବାର ଦୁଇଦିନ ଅପରାହୁରେ ରଥଟଣା ଅନୁଷ୍ଠିତ ହେବ

ପାଇଁ ସମଗ୍ର ଅଂଚଳ ହୋଇଉଠିଛି ଉସ୍ବ ମୁଖର

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ତାଙ୍କ ନିଷା ସେବା ଓ ସମର୍ପିତ ଭାବ ଯୋଗୁଁ ସେ ଓଡ଼ିଶାବାସୀଙ୍କ ଆମ୍ୀୟ ହୋଇ ରହିଯାଇଛନ୍ତି ବୋଲି ବିଶିଷ୍ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି

ସଂଘର୍ଷ ସମୟରେ ଗୁଳି ଓ ବୋମା ମାଡ଼ରେ ଦୁଇଜଶଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଶ ଶିଶୁଙ୍କ ସମେତ ଆଠଜଣ ଗୁରୁତର ଆହତ ହୋଇଛନ୍ତି

ଗ୍ରାମରେ ଉତେଜନା ଲାଗିରହିଥିବାରୁ ଦୁଇ ସେକ୍ନ ଫୋର୍ସଙ୍କୁ ସେଠାରେ ମୁତୟନ କରାଯାଇଛି